ଆଜି ଅନୁଷିତ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ

ରାଷ୍ଟ୍ରପତିଙ୍କ ଗସ୍ତପାଇଁ ଭୁବନେଶ୍ୱରଠାରୁ ଗୋପାଳପୁର ଯାଏଁ ସୁରକ୍ଷାବ୍ୟବସ୍କା କଡ଼ାକଡ଼ି କରାଯାଇଛି

ଏହି ଅବସରରେ ଆର୍ମି ଏୟାର୍ ଡିଫେନ୍ କୋର୍କୁ ସମ୍ମାନଜନକ ପ୍ରେସିଡେନ୍ କଲର୍ସ ପ୍ରଦାନ କରିବେ

ଏହାର ପ୍ରତିବାଦରେ ଆକି ବିଜେପି ପକ୍ଷର୍ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି

ବିଭିନ୍ନ ଯୋଜନାରେ ରାଜ୍ୟର ବିକାଶ ପାଇଁ କେନ୍ଦର ମୋଦି ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଯୋଗାଇ ଦେଉଛନ୍ତି

ଶତାଧ୍କ ବିଜେପି କର୍ମୀ ଆକି ଶୋଭାଯାତ୍ରା କରି ଭୁବନେଶ୍ୱର ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଘେରାଉ କରିଥିଲେ

ବର୍ଉମାନ ଦେଶର ଜନସଂଖ୍ୟା ଦୃଷ୍ଟିରୁ ଏକ ସିଂହଭାଗ ହେଉଛନ୍ତି ଯୁବଗୋଷୀ

ବିଭିନ୍ ବିଷୟବସ୍ତୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାଣ୍ଣିବାପାଇଁ ଆଶା କର୍ବଛନ୍ତି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

ଓସିଏ ନିର୍ବାଚନ ଓଡ଼ିଶା କ୍ରିକେଟ୍ ଆସୋସିଏସନ ଓସିଏ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି